ପଲ୍ଲୀଠାରୁ ଦିଲ୍ଲୀ ସ୍କୁଲ୍ କଲେଜ ବିଭିନ୍ତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଆଦିରେ ମଧ୍ୟ ସାଧାରଣତନ୍ତ ଦିବସ ପାଳନ କରାଯାଇଛି ଏଥପାଇଁ ସମଗ୍ର ଦେଶ ଆଜି ଏକପ୍ରକାର ଉହବମୁଖର ଥିବା ଦେଖାଯାଇଛି ଏହି ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ଆଜି ସକାଳେ ଚିଉାକର୍ଷକ ପରେଡ୍ ଅନୁଷ୍ଠିତ ହୋଇଯାଇଛି ବିଭିନ୍ନ ରାଜ୍ୟର ପ୍ରଙ୍କାପନ ମେଢ଼ ଦେଖିବାକୁ ରାଜପଥର ଦୁଇପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଏକାଠି ହୋଇଥିଲେ

ଚଳିତବର୍ଷ ଓଡ଼ିଶାର ପ୍ର ମେତ୍ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକ୍କଶା ରଥ ଦେଖିବାକୁ ମିଳିଥିଲା

ଏବେ ସେମାନଙ୍କର ଏହି ସମସ୍ୟା ସମାଧାନ ହୋଇପାରିଛି ସେମାନେ ଏବେ ଗାରିମାପୂର୍ଷ ଜୀବନ ବିତାଇ ପାରିବେ

ଏହାକୁ ପ୍ରତିବାଦ କରି ଚାଷୀମାନେ ରାସ୍ତା ଅବରୋଧ ମଧ୍ଧ କରିଥିଲେ ଗତବର୍ଷଠାରୁ ଚଳିବର୍ଷ ଅଧିକ ଧାନ ସଂଗ୍ରହ ହୋଇଛି

ଟୋକନ ବ୍ୟବସ୍ରା ଚାଷୀଙ୍କ ପାଇଁ ସରକାରଙ୍କ ଏକ ଅଭିନବ ବ୍ୟବସ୍ତା

ଧାର୍ଯ୍ୟ ସମୟରେ ସିସିଟିଭି ନ ଲଗାଇଲେ ସମ୍ମୁକ୍ତ ପରୀକ୍ଷା କେନ୍ଦ୍ରକୁ ବାତିଲ କରି ଏହାକୁ ନିକଟସ୍ଥ ପରୀକ୍ଷା କେନ୍ଦ ସହ ସଂଯୋଗ କରାଯିବ ବୋଲି ପରୀକ୍ଷା ନିୟନ୍ତକ ସ୍ଚନା ଦେଇଛନ୍ତି

ବିମାନବନରରେ ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ଗଣମାଧ୍ଧମକୁ ଏହି ସୂଚନାଦେଇଛନ୍ତି

ଜିଲ୍ଲା ଡାକ୍ତରଖାନା କର୍ତ୍ତୁପକ୍ଷଡ ଦ୍ୱାରା ପରିଚାଳିତକ ହେବାକୁ ଥିବା ଏହି 'ସ୍କ୍ରିନିଂ ସେକ୍କର'ରେ ଝାରସୁଗୁଡା ବିମାନବନ୍ଦରକୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ ହେବା